ଏହି ତାଲିକାରେ ଓଡ଼ିଶାର ନୂଆପଡ଼ା ଦି୍ତୀୟ ସ୍ଥାନରେ ଥିବାବେଳେ କୋରାପୁଟ ପଞ୍ଚମ ସ୍ଚାନରେ ରହିଛି

ଶିକ୍ଷା ଓ ଗବେଷଣାଦ୍ୱାରା ଆଗାମୀ ଦିନରେ ଯୁବପିଢ଼ିମାନେ ବିଶେଷ ଭାବେ ଉପକୃତ ହେବେ

ଆକି କଂଗ୍ରେସ ଭବନଠାରେ ଏଥନେଇ ଇସ୍ତାହାର କମିଟିର ଦିତୀୟ ବୈଠକ ବସିଥିଲା

ସେମାନଙ୍ଙ ସ୍ୱାର୍ଥ ରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ବିଭିନ୍ତ କ୍ଷେତ୍ରର ବିଶେଷ୍କମାନଙ୍କର ମଧ ମତାମତ ନିଆଯିବ

ଗତକାଲି ଭୁବନେଶ୍ୱରଠାରେ ବିଭାଗୀୟ ଶାସନ ସଚିବ ସ୍ରଭା ଶର୍ମା ଏହି ସ୍ରଚନା ଦେଇଛନ୍ତି

ଦାସ କମିଶନ୍ଙ୍ଙ ରିପୋର୍ଟ ଅନୁସାରେ ଏହି ଅଞ୍ଞଳ ମରୁଡ଼ିପ୍ରବଣ ଏବଂ ଅବହେଳିତ ଅଞ୍ଞଳ

ଏହା ଆଦିବାସୀ ବହ୍କଳ ଅଞ୍ ଳ କୌଣସି ସରକାରୀ ସୁବିଧା ସୁଯୋଗ ଏଠାରେ ପହଞ୍ ପାରୁ ନାହି ତେଣୁ ଏହା ଜିଲ୍ଲ ଭାବେ ଘୋଷଣା କରାଯାଉ ବୋଲି ସେ ଦାବି କରିଛନ୍ତି

ମିଳିଥିବା ସ୍ଟଚନାରୁ ଜଣାପଡ଼ିଛି ଏହି ପରିବହନ ନଗର ଜନଗହଳିପୂର୍ଶ୍ଣ ଅଞ୍ଚଳଠାରୁ ଦୂରରେ ସ୍ରାପନ କରାଯିବ ଯାହାଫଳରେ ଭାରିଯାନ ରଖିବା ଏବଂ ସହରର ମୁଖ୍ୟ ରାସ୍ତାଗୁଡ଼ିକରେ ଭିଡ଼ ହ୍ରାସ କରାଯାଇପାରିବ

ଖୋର୍ବ୍ଧା କିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି ଏପର୍ଯ୍ୟନ୍ତ କମି ହସ୍ତାନ୍ତରଣ ନେଇ କୌଶସି ପ୍ରସ୍ତାବ ଆସି ନାହି